ଏହାପରେ ବିରୋଧୀ ଦଳ ବିଧାୟକଙ୍କ ହୋହଲ୍ଲା ଯୋଗୁଁ ଗୃହରେ ଅଚଳାବସ୍କା ସୃଷ୍ ି ହେବାରୁ ବାଚସ୍ୱତି ବାରମ୍ଭାର ଗୂହକୁ ମୁଲତବୀ ଘୋଷଣା କରିଥିଲେ

ଫଳରେ ଏଶିକି ଟୋକନ୍ ଥାଉ କି ନ ଥାଉ ମଣ୍ଡିକୁ ଧାନ ଆଶିଲେ ତାହାକୁ ସହଜରେ ବିକି ପାରିବେ ଚାଷୀ ଆଜି ଅପରାହୁରେ ସରକାରଙ୍କ ପ୍ରତିନିଧି ଓ ଚାଷୀ ସଙ୍ଗଠନର ନେତାମାନଙ୍କର ଏକ ଜରୁରୀ ବୈଠକ ଅନୁଷ୍ବିତ ହୋଇଥିଲା

ଯେଉଁ ଚାଷୀ ଟୋକନ୍ ପାଇ ନ ଥିବେ ସେମାନଙ୍କୁ ମଖିରେ ଟୋକନ୍ ଯୋଗାଇବାର ବ୍ୟବସ୍ଚା କରାଯିବ ଫଳରେ ବିନା ଟୋକନ୍ରେ ଥିବା ଚାଷୀ ଧାନ ବିକ୍ରି କରିପାରିବେ ସେହିଭଳି ଶ୍ରମମନ୍ତୀ ସୁଶାନ୍ତ ସିଂହ କହିଛନ୍ତି ଧାନ ବିକ୍ରି ଲାଗି କୌଣସି ସମୟସୀମା ରହିବ ନାହିଁ ଟୋକନ୍ ନ ଥିଲେ ମଧ୍ଧ ଚାଷୀମାନଙ୍କଠାରୁ ଧାନ କିଣାଯାଇପାରିବ